ସୂଚନା ଯୋଗ୍ୟ ଉଛେଦ ବନ୍ଦ କରିବା ନେଇ ସୁପ୍ରିମ୍କୋର୍ଟରେ ଦୁଇଟି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି

ଗତକାଲି ଭୁବନେଶ୍ୱରଠାରେ ସହରାଞଳରେ କଠିନ ବର୍ଯ୍ୟବସ୍ତୁ ପରିଚାଳନା ଅଗ୍ରଗତି ନେଇ ସମୀକ୍ଷା ଅବସରରେ ଶ୍ରୀ ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଛନ୍ତି

ଆଜି ଏହି ଦୁଇ ଶିଶୁ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି

ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ମର୍କରେ ସମୀକ୍ଷା କରିବା ସହ ସେଠାରୁ ସେମାନଙ୍କୁ ଆଶିବା ପାଇଁ ଏସ୍ସିବିର ଦୁଇ ଜଶିଆ ଡାକ୍ତରୀ ଦଳ ଗତକାଲି ଦିଲ୍ଲୀରେ ଏମସ୍ରେ ପହଞିଛନ୍ତି ରାଷ୍ଟ୍ରପତି ପୁରସ୍କାର ଉତ୍ତମ ସମାଜ ଏବଂ ଆଦର୍ଶଗତ ଛାତ୍ର ଗଠନ ଦିଗରେ ଗୁରୁଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ରାଷ୍ଟ୍ରପତି ରାମନାଥ କୋବିଦ କହିଛନ୍ତି

କୋରାପୁଟ୍ ଜିଲ୍ଲୁ ବୋରିଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପବିତ୍ର ମୋହନ ଦାସଙ୍କୁ ମଧ୍ଧ ଏହି ପୁରସ୍କାର ପ୍ରଦାନ କରାଯାଇଛି ତମାଖୁ ନିଷେଧ ଆଇନ୍ ତମାଖୁ ନିୟନ୍ବଣ ନିୟମର ସଠିକ୍ ପରିଚାଳନା ପାଇଁ ଗୃହ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ଧକ୍ଷତାରେ ଏକ କାର୍ଯ୍ୟକାରୀ ଦଳ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ଅଶିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ଏହି ଦଳ ନିୟମିତ ଭାବେ ତମାଖୁ ନିୟନ୍ତଶ ନିୟମର ପରିଚାଳନା ନେଇ ସମୀକ୍ଷା କରିବେ